ଉପରିସ୍ ଅଧିକାରୀଙ୍କୁ ନବବର୍ଷର ଶୁଭେଛା ଜଣାଇବା ପାଇଁ ଯିବାକୁ ବାରଣ କରାଯାଇଛି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ନିର୍ଦ୍ଦେଶନାମା କାରି କରାଯାଇଛି ନିକ ଘରେ ବା ଅପିସ୍ରେ ରହି ଭର୍ରଆଲ ଓ ଭିଡିଓ କଲିଂ ମାଧ୍ଧମରେ ଶୁଭେଛା ପ୍ରଦାନ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଛନ୍ତି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

ଏହାଦ୍ୱାରା ଉଭୟ ସମୟ ଏବଂ ଇକ୍ଷନ ବଞାଯାଇ ପାରିବ